ପୂର୍ବରୁ ଉଚ ନ୍ୟାୟାଳୟ ଆକି ପର୍ଯ୍ୟନ୍ତ ଏହି ମାମଲାର ତଦନ୍ତ ସାରିବାକୁ ତଦନ୍ତକାରୀ ଟିମ୍କୁ ନିର୍ଦ୍ଦେଶ ଦେଇଥିଲେ ତେଶୁ ଏହି ଶୁଶାଶିକୁ ବେଶ୍ ଗୁରୁତ୍ୱପୂର୍ଶ୍ଣ ମନେକରାଯାଉଛି

ହାଇକୋର୍ଟର ଅବସ୍ତାପିତ ବିଚାରପତି ଚିଉରଂଜନ ଦାସ ଦୈନନିନ ଭିଭିରେ ଏହି ମାମଲାର ଅନୁଧ୍ଧାନ କରିବା ନେଇ ପ୍ରକାଶ କରିଥିଲେ ସେ ଆଜି କୋର୍ଟରେ ଏହି ମାମଲାର ରିପୋର୍ଟ ଦାଖଲ କରିପାରନ୍ତି ଅନ୍ୟପକ୍ଷରେ ଆକି ଅପରାହରେ ହାଇକୋର୍ଟ ବାର୍ ଆସୋସିଏସନ୍ର ବୈଠକ ଅନୁଷ୍ଠିତ ହେବ

ସେହିପରି ଜୟପାଟଶାଠାରେ ମଧ୍ଧ ଆଇନ ତାଲୁକ ସହାୟତା କମିଟି ପକ୍ଷର୍ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷିତ ହୋଇଛି

ମୁଖ୍ୟତଃ ତିନୋଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିପାରେ

ଏହା ଦ୍ୱାରା ଲୋକମାନେ ମଶା ମାଛି ଦାଉରୁ ରକ୍ଷା ପାଇବା ସହ ଦୁର୍ଗକ୍ଷରୁ ମୁକ୍ତି ପାଇବେ

ଡଷ୍ବିନ୍ରେ ଅଳିଆ ଭର୍ତ୍ତି ହୋଇଗଲେ ଅଳିଆ ଉଠାଇବାକୁ ନିୟୋଜିତ ଗାଡ଼ିକୁ ସେନ୍ସର୍ ଦ୍ୱାରା ସୂଚନା ମିଳିବ ଏହି ଡଷ୍ବିନ୍କୁ କ୍ରେନ୍ ଦ୍ୱାରା ଖାଲି କରାଯିବ ବୋଲି ବିଏମ୍ସି କମିଶନର ସ୍ଚନା ଦେଇଛନ୍ତି

ସେ କେମିତି ଏହି ଫଟୋ ଉଠାଇଛନ୍ତି କିମ୍ୟା କେଉଁଠୁ ଏହା ପାଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି

ଆକର୍ଷଣୀୟ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳା ଦର୍ଶକମାନଙ୍କୁ ବେଶ୍ ଆକୃଷ କରୁଛି

ଜନଶୁଣାଣ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜନଅଭିଯୋଗ ଶୁଣାଣି ଅନୁଷିତ ହୋଇଛି